ତେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତୀ ହେମନ୍ତ ସୋରେନଙ୍ଙ ସ୍ତାନରେ ଅର୍ଥମନ୍ତୀ ରାମେଶ୍ୱର ଓରାମ୍ ପ୍ରତିନିଧିତ୍ୱ କରିଛନ୍ତି

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟପ୍ରବଣ ରାଜ୍ୟ ହୋଇଥିବାର୍ ମୁଖ୍ୟମନ୍ତୀ ଏହାକୁ ସ୍ୱତନ୍ତ୍ ରାଜ୍ୟ ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି କେନ୍ଦ୍ର ପକ୍ଷରୁ ଠିକ୍ ସମୟରେ ଫନି ପାଇଁ ସହାୟତା ମିଳିଥିବାରୁ ସେ କେନ୍ଦ୍ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଗନ୍ନାଥଙ୍କ କ୍ଷେତ୍ର ଓଡ଼ିଶାରେ ପୂର୍ବାଞଳ ଆଞଳିକ ପରିଷଦର ବୈଠକ ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତୀ ସ୍ୱରାଷ୍ଟ୍ରମନ୍ତୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଶାଇଥିଲେ

ଏହା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ରାକ୍ୟ ବିଜେପି ପକ୍ଷରୁ କୁହାଯାଇଛି

ସେହିଭଳି ବରଗଡ଼ ସିଭିଲ୍ ଓ ସେସନ୍ ଅଦାଲତ ପରିସରରେ ଆଜି ସ୍ୱତନ୍ତ ପୋକ୍ସୋ କୋର୍ଟ ଉଦ୍ଘାଟିତ ହୋଇଛି

ଏହି ଅଦାଲତ ପ୍ରତିଷ୍ଷା ଦ୍ୱାରା ମାମଲାଗୁଡ଼ିକର ଶୀଘ୍ର ବିଚାର ହୋଇପାରିବ ବୋଲି ଆଶା କରାଯାଏ

ଚଳିତବର୍ଷର କାତୀୟ ବିଙ୍କାନ ଦିବସର ଶୀର୍ଷକ ରହିଛି ବିଙ୍କାନରେ ମହିଳା ବିଙ୍କାନ କ୍ଷେତ୍ରରେ ଅଧିକରୁ ଅଧିକ ଲୋକମାନଙ୍କୁ କଡିତ କରିବା ଲକ୍ଷ୍ୟରେ ଏହି ଶୀର୍ଷକ ଚୟନ କରାଯାଇଛି

ବିଧାୟକ ସ୍ବକାନ୍ତ କୁମାର ନାୟକ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ ସୁଦୃଢ଼ ଭାରତ ଗଠନ ପାଇଁ ଆହ୍ୱାନ କରିଛନ୍ତି